ଆହୁରି ଅଧିକ ମାସ୍କ ସଂଗ୍ରହପାଇଁ ପଦକ୍ଷେପ ନିଆଯାଇଛି

ପିଏମ୍ ସିଏମ୍ଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନସିଂ ମାଧ୍ୟମରେ ଏବେ ବୈଠକ ଚଳେଇଛନ୍ତି

ଶ୍ରୀ ମୋଦି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାକୁ ସମ୍ପ୍ରସାରଣ କରାଯିବ କି ନାହିଁ ସେ ସଂକ୍ରାନ୍ତରେ ସେମାନଙ୍କ ସହ ଆଲୋଚନା କରିବାର ଆଶା କରାଯାଉଛି

ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କ୍ଷମତାପନ୍ନ ଗୋଷୀ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଥିଲେ ପୂର୍ବରୁ ଓଡ଼ିଶା ଓ ପଞ୍ଜାବ ସରକାର ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାକ୍ତ ସମ୍ପ୍ରସାରଣ କରିସାରିଛନ୍ତି

ସହରାଞ୍ଚଳୟ ସ୍ୱାୟତ୍ତ ସଂସ୍ଥାମାନେ ଅଧିକ ସଂକ୍ରମିତ ଅଞ୍ଚଳଗୁଡ଼ିକରେ ସଂକ୍ରମଣକୁ ନିୟନ୍ତ୍ରଣାଧୀନ କରିବାପାଇଁ ଯଥାସନ୍ଭବ ଉଦ୍ୟମ ଚଳାଇଛନ୍ତି

କୁମାରୀ ଶ୍ରୀବାସ୍ତବା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଭାରତ ପାକିସ୍ତାନ ଓ ଭାରତ ବାଂଲାଦେଶ ସୀମାରେ ନିରାପତ୍ତା ପରିସ୍ଥିତିର ବିଏସ୍ଏଫ୍ ଅଫିସରମାନଙ୍କ ସହ ସମୀକ୍ଷା କରିଛନ୍ତି ଯେଉଁ ସ୍ଥାନଗୁଡ଼ିକରେ ତାରବାଡ଼ ଲଗାଯାଇ ନାହିଁ ସେଠାରେ କଡ଼ା ପହରା ଦେବା ଓ କୌଣସି ପ୍ରକାରର ସୀମାପାର୍ ଅନୁପ୍ରବେଶ ଘଟିବାକୁ ନ ଦେବାପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି

ଭୂତାଣୁ ସଂକ୍ରମଣକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇ ସମସ୍ତଙ୍କୁ ସତର୍କ ରହିବାକୁ ସରକାର କହିଛନ୍ତି

ସେଦୃଷ୍ଟିରୁ ସଂକ୍ରମଣ ହାର ଦେଶରେ ଏତେ ଅଧିକ ନୁହେଁ

ସେ କହିଛନ୍ତି ହାଇଡ୍ରୋକ୍ୱି କ୍ଲୋରୋକୁଇନ୍ ବଟିକାର ଆନ୍ତର୍ଜାତିକ ସ୍ତରରେ ଚାହିଦା ଅତିମାତ୍ରାରେ ବୃଦ୍ଧିପାଇବା ଯୋଗୁଁ ଅନେକ ଦେଶ ଭାରତକୁ ଏଥିପାଇଁ ଅନୁରୋଧ ଜଣାଇଛନ୍ତି ସେ କହିଛନ୍ତି ଦେଶରେ ମହକୁଦ୍ ଥିବା ବଟିକା ଓ ଆବଶ୍ୟକତାକୁ ବିଚାରକୁ ନେଇ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ କିଛି ବଳକା ବଟିକା ରପ୍ତାନୀ କରିବାପାଇଁ ନିଷ୍ପଭି ନେଇଛନ୍ତି

ଏହି ବିଶ୍ୱବ୍ୟାପୀ ସଂକ୍ରମଣର ଐକ୍ୟବଦ୍ଧ ହୋଇ ମୁକାବିଲା କରିବାକୁ ସେ ଦେଶର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତ୍କାରରେ ଶ୍ରୀ ନକ୍ବୀ କହିଛନ୍ତି କିଛି ଶକ୍ତି କରୋନା ଭୂତାଣୁ ବିପକ୍ଷରେ ଦେଶର ସଂଗ୍ରାମକୁ ଦୁର୍ବଳ କରିବାପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି ଦେଶର ଜନସାଧାରଣ ଏଭଳି ଶକ୍ତିଗୁଡ଼ିକୁ ପରାହତ କରିବାପାଇଁ ସେ ଆହ୍ୱାନ ଦେଇଛନ୍ତି ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଯେଉଁ ଅପପ୍ରଚାର ଚଳାଯାଉଛି ସେଥିପ୍ରତି ଦୃଷ୍ଟି ନ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଅସ୍ତଶାସ୍ତ କାରଖାନା ବୋର୍ଡ଼ଦ୍ୱାରା ପୃଥକୀକରଣ ୱାର୍ଡ଼ମାନ ସ୍ଥାପନ କରାଯାଇଛି ଏଥିସହିତ ଯାଞ୍ଚ ଲୋକମାନଙ୍କୁ ପୃଥକ୍ କରି ରଖିବା ଓ ସଂକ୍ରମିତ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାପାଇଁ ବୋର୍ଡ଼ ପକ୍ଷର୍ର ଦୂଇ ଶଯ୍ୟା ବିଶିଷ୍ଟ ଟେଣ୍ଟ୍ମାନ ସ୍ଥାପନ କରାଯାଇଛି ଏହି ସ୍ୱତନ୍ତ ଟେଣ୍ଟ୍ଗୁଡ଼ିକ ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି ସମୟରେ ବ୍ୟବହାର କରାଯାଇପାରିବ ସେଗୁଡ଼ିକ ଜଳନିରୋଧି କପଡ଼ା ହାଲୁକା ଇସ୍କାତ ଓ ଆଲୁମିନିୟମ୍ ଧାତୁର ମିଶ୍ରଣରେ ନିର୍ମାଣ କରାଯାଇଛି ଏଭଳି ଟେଷ୍ଟ୍ଗୁଡ଼ିକୁ ଯେକୌଣସି ସ୍ଥାନରେ ଲଗାଯାଇପାରିବ ଓ ହସ୍ୱିଟାଲ୍ଗୁଡ଼ିକ ସମେତ ଏଗୁଡ଼ିକରେ ମଧ୍ୟ ସଂକ୍ରମିତ ଲୋକମାନଙ୍କର ଚିକିତ୍ସା କରାଯାଇପାରିବ କାନ୍ପୁରର ଅସ୍ତଶସ୍ତ ସରଞ୍ଜାମ କାରଖାନା ଏହି ଟେଣ୍ଟ୍ଗୁଡ଼ିକୁ ନିର୍ମାଣ କରିଛି

ଏହା ମଧ୍ୟରେ ମାଛ ଜାତୀୟ ପଦାର୍ଥର ବିକ୍ରୟ ଓ ପରିବହନ ଆଦି ଅନ୍ତର୍ଭୁକ୍ତ ସମସ୍ତ ରାଜ୍ୟଗୁଡିକର ମୁଖ୍ୟ ସଚିବ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକର ପ୍ରଶାସକମାନଙ୍କ ପାଖକ୍ ଚିଠି ଲେଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ଏହି ନିଷ୍ପଭି ନେଇଛନ୍ତି ଶ୍ରୀ ଭାଲା ଦୂର୍ବିପାକ ପରିଚାଳନା ଆଇନ ଅନ୍ଦସାରେ ଗଠିତ ଜାତୀୟ କାର୍ଯ୍ୟନିର୍ବାହୀ କମିଟିର ଚେୟାର୍ମ୍ୟାନ୍ ଅଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଲେଖାଯାଇଥିବା ଚିଠି ଅନୁସାରେ ମାଛ ଧରିବା ମସ୍ୟଜାତ ପଦାର୍ଥର ପ୍ରକ୍ରିୟାକରଣ ପ୍ୟାକେଜିଂ ସେଗୁଡ଼ିକୁ ଶୀତଳଭଶ୍ତାରରେ ରଖାଯିବା ମସ୍ୟଜାତ ପଦାର୍ଥର ବିକ୍ରୟ ଭଳି କାର୍ଯ୍ୟଗୁଡ଼ିକୁ କଟକଣାରୁ ବାଦ୍ ଦିଆଯାଇଛି ଏହାମଧ୍ୟରେ ଚିଙ୍ଗୁଡ଼ି ଚାଷ ମାଛ ବିହନ ଯୋଗାଣ ଓ ତତ୍ସମ୍ୟନ୍ଧୀୟ ଅନେକ କାର୍ଯ୍ୟକୁ କଟକଶାରୁ ମୁକ୍ତ ରଖାଯାଇଛି ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଏହି ସବୁ କାର୍ଯ୍ୟ କରାଯିବା ସମୟରେ ଶ୍ରମିକମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ହେବ ଓ ଉପଯୁକ୍ତ ସ୍ୱାସ୍ଥ୍ୟଗତ ନିୟମାବଳୀର ପାଳନ କରିବାକୃ ହେବ

ଗତକାଲି ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ବାଂଲାଦେଶ ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ କହିଛି ଏହି ସମୟରେ ସମସ୍ତ ଜର୍ରରୀକାଳୀନ ସେବା ଜାରି ରହିବ ସେଗ୍ରଡିକ ମଧ୍ୟରେ ଜଳଯୋଗାଣ ବିଦ୍ୟୁତ୍ ଯୋଗାଣ ଗ୍ୟାସ୍ ଅଗ୍ନିଶମ ସେବା ଟେଲିଫୋନ୍ ସେବା ଓ ହସ୍କିଟାଲ୍ ଅନ୍ତର୍ଭୁକ୍ତ

ଯେଉଁ ଲୋକମାନେ ଏହି ନିୟମର ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ଛୁଟି ସମୟରେ ସେମାନଙ୍କ କର୍ମସ୍ଥଳୀରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ଏହି କଟକଣାରୁ କୁଷିଜାତ ପଦାର୍ଥ ସାର ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ପଦାର୍ଥର ପରିବହନକୁ ଛାଡ଼ କରାଯାଇଛି

ବ୍ରିଟେନ୍ ସରକାର ଇଷ୍ଟର୍ ସପ୍ତାହ ପାଳନ ଅବସରରେ ଲୋକମାନେ ଘରେ ରହି ଏହା ପାଳନ କରିବାପାଇଁ ଏକ ସ୍ୱଷ୍ଟୀକରଣ ଜାରି କରିଛନ୍ତି